ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପରିବେଶକୁ ଅକ୍ଷୁର୍ଣ୍ଣ ରଖି କିପରି ବିକାଶ କରାଯାଇ ପାରେ ନର୍ମଦା ନଦୀରେ ନିର୍ମିତ ସର୍ଦ୍ଦାର ସରୋବର ବନ୍ଧ ତାହାର ସର୍ବଶ୍ରେଷ୍ଠ ଉଦାହରଣ ନର୍ମଦା ଜିଲ୍ଲାର ସର୍ଦ୍ଦାର ସରୋବର ଡ୍ୟାମ ନିକଟରେ ନମାମି ଦେବୀ ନର୍ମଦେ ମହୋହବରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ପ୍ରକୃତି ହେଉଛି ଆମର ଅଳଙ୍କାର ସଦୂଶ ତେଣୁ ଆମେ ତାହାକୁ ପୂଜା କରିବା

ଶ୍ରୀ ମୋଦୀ କହିଛନ୍ତି ସର୍ଦ୍ଦାର ସରୋବର ବନ୍ଧ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ସ୍ୱପୁ ଥିଲା ଯାହାକି ଏକତାର ପ୍ରତିମର୍ତ୍ତି ଭାବେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମା ସମ୍ମୁଖରେ ନିର୍ମାଣ କରାଯାଇଛି ସର୍ଦ୍ଦାର ପଟେଲଙ୍କ ଏହି ପ୍ରତିମର୍ତ୍ତି ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତିର ମାନ୍ୟତା ଲାଭ କରିଛି ଗୁଜରାଟରେ ସର୍ଦ୍ଦାର ସରୋବର ଡ୍ୟାମ୍ର କେନାଲ୍ ନେଟୱାର୍କ କାର୍ଯ୍ୟ ଶେଷ ହୋଇଥିବା ନେଇ ଶ୍ରୀ ମୋଦୀ ସନ୍ତୋଷ ପ୍ରକଟ କରିଛନ୍ତି ସର୍ଦ୍ଦାର ସରୋବର ଡ୍ୟାମ୍ ଏବଂ ଏକତାର ପ୍ରତିମୂର୍ତ୍ତି ବିଶ୍ୱର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ମାନ୍ୟତା ଲାଭ କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି

ଆଗାମୀ ଦିନରେ ସରକାର ଏହିଭଳି କାର୍ଯ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି

ଦଶନ୍ଧି ଦଶନ୍ଧି ଧରି ଲାଗିରହିଥିବା ପୁରୁଣା ସମସ୍ୟାର ସମାଧାନ କ୍ଷେତ୍ରରେ ଏହା ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ବୋଲି ସେ ବର୍ଷନା କରିଛନ୍ତି

ପୂର୍ବରୁ ପ୍ରଧାନମନ୍ତ୍ରୀ ଗୁଜରାଟର କେଭେଡିଆଠାରେ ସର୍ଦ୍ଦାର ସରୋବର ନଦୀବନ୍ଧରେ ନମାମି ଦେବୀ ନର୍ମଦେ ମହୋସବରେ ଯୋଗ ଦେଇ ପ୍ରଜାର୍ଚ୍ଚନା କରିଥିଲେ ପିଏମ୍ ବାର୍ଥଡେ ଓ୍ୱିସ୍ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ଦଳର ରାଜନେତା କ୍ରୀଡ଼ାବିତ୍ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସାଧାରଣ ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ସୁଖ ଓ ଦେଶପାଇଁ ବହୁଦିନ ପର୍ଯ୍ୟନ୍ତ ସେବା କରିବାକୁ କାମନା କରିଛନ୍ତି ଟ୍ୱିଟ୍ କରି ଉପରାଷ୍ଟ୍ରପତି କହିଛନ୍ତି ଶ୍ରୀ ମୋଦିଙ୍କ ଉଲ୍ଲେଖନୀୟ ନେତୃତ୍ୱ ଅଧୀନରେ ନବଭାରତ ଗଠନ ପାଇଁ ସ୍ନଜନଶୀଳ ଗଣ ଆନ୍ଦୋଳନକୁ ଦେଶବାସୀ ଗ୍ରହଣ କରିଛନ୍ତି ତାଙ୍କର ଦୂର୍ଧ୍ୟି ଓ ଦେଶଗଠନ ଆକାଂକ୍ଷାକୁ ପୂରଣ କରିବା ପାଇଁ ସବୁ ଲୋକ ଆଶାବାନ୍ଧି ବସିଥିବା ସେ ଦର୍ଶାଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତଶାହା ତାଙ୍କ ବାର୍ତ୍ତାରେ କହିଛନ୍ତି ଜଣେ ସଂସ୍କାରବାଦୀ ଭାବେ ଶ୍ରୀ ମୋଦି ରାଜନୀତିକୁ ନୂଆ ଦିଗ୍ଦର୍ଶନ ଦେବା ସଙ୍ଗେ ସଙ୍ଗେ ବର୍ଷବର୍ଷ ଧରି ସମାଧାନ ହୋଇପାରୁନଥିବା ସମସ୍ୟାଗୁଡ଼ିକୁ ସବୁଦିନ ପାଇଁ ସମାଧାନ କରି ସେ ଲୋକମାନଙ୍କୁ ଗର୍ବିତ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ବିଶ୍ୱସ୍ତରରେ ଭାରତର ସମ୍ମାନ ଉପରକୁ ଉଠାଇବାରେ ଶ୍ରୀ ମୋଦି ଜଣେ ସମର୍ଥନ ନେତାଭାବେ ନିଜକୁ ପ୍ରତିପାଦନ କରିଛନ୍ତି ସ୍ୱଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଶ୍ରୀ ମୋଦିଙ୍କ ଅଧୀନରେ କାମ କରି ସେ ନିଜକୁ ଗର୍ବ ଅନୁଭବ କରୁଛନ୍ତି ପ୍ରଧାନମନ୍ତ୍ରୀ ସବୁଦିନ ପାଇଁ ସମସ୍ତଙ୍କର ପ୍ରେରଣାର ଉତ୍ସ ଭାବେ ରହିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶ୍ରୀ ମୋଦିଙ୍କର ଦୀର୍ଘାୟୁ ସୁସ୍ଥ ଓ ଆନନ୍ଦମୟ ଜୀବନ କାମନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶ୍ରୀ ମୋଦିଙ୍କର ସୁସ୍ଥ ଓ ଦୀର୍ଘଜୀବନ କାମନା କରିଛନ୍ତି ବିଶିଷ୍ଟ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର ପ୍ରଧାନମନ୍ତ୍ରୀଙ୍କ ନିର୍ମଳ ଭାରତ ମିଶନ କୋଟି କୋଟି ଲୋକଙ୍କୁ ଅନୁପ୍ରାଣିତ କରିଥିବା କହିଛନ୍ତି ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ପ୍ରଧାନମନ୍ତ୍ରୀଙ୍କ ସଫଳତା ଓ ଦେଶ ପାଇଁ ବିକାଶ ହାସଲ କାମନା କରିଚ୍ଛନ୍ତି

ଲୋକମାନେ ତାଙ୍କୁ ଭଲପାଇବେ ଭାବି ସେ କଦାପି କୌଣସି ନିଷ୍କଭି ନେଇନାହାନ୍ତି

ଜୟଶଙ୍କର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି କହିଛନ୍ତି ହଷ୍ଟନ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ଫ୍ଙ୍କ ଯୋଗଦାନ ଭାରତ ଆମେରିକୀୟ ସମୁଦାୟ ପାଇଁ ଏକ ବଡ଼ ଉପଲହି

ଯେଉଁଥିରେ ପ୍ରତିରକ୍ଷା କ୍ଷେତ୍ରରର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବ ନ୍ନଆଦିଲ୍ଲୀଠାରେ ଭାରତୀୟ ପ୍ରତିରକ୍ଷା ଉତ୍ପାଦକ ସୋସାଇଟିର ବାର୍ଷିକ ସମାରୋହରେ ଯୋଗଦେଇ ଶ୍ରୀ ସିଂହ କହିଛନ୍ତି ଯେ ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗର ପ୍ରଦର୍ଶନ ପ୍ରର୍ବ ଅପେକ୍ଷା ବେଶ୍ ପ୍ରଭାବଶାଳୀ ହୋଇପାରିଛି

କର୍ଣ୍ଣାଟକ ଡିଆର୍ଡିଓ କର୍ଷ୍ଣାଟକର ଚିତ୍ର ଦୁର୍ଗା ଜିଲ୍ଲା ଯୋଡ଼ି ଚିକେନ୍ହାଲି ଗ୍ରାମ ନିକଟରେ ଆଜି ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂଗଠନ ଡିଆର୍ଡିଓର ଏକ ମାନବବିହୀନ ଡ୍ରୋନ୍ ଦୁର୍ଘଟଣା ଗ୍ରସ ହୋଇଛି ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି

ମାୟାବତୀ ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷା ମାୟାବତୀ କଂଗ୍ରେସ ଏକ ବିଶ୍ୱାସ ଯୋଗ୍ୟ ରାଜନୈତିକ ଦଳ ନୁହଁ ବୋଲି ଅଭିଯୋଗ କରିଛନ୍ତି କୌଣସି ପରିସ୍ଥିତିରେ କଂଗ୍ରେସକୁ ବିଶ୍ୱାସ କରାଯାଇ ନପାରେ ବୋଲି ତାହା ପୁଣିଥରେ ପ୍ରମାଣିତ ହୋଇଛି

ମାୟାବତୀ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏକାଧିକ ଟ୍ପିଟ୍ରେ କହିଛନ୍ତି ଯେ କଂଗ୍ରେସ ସରକାରକୁ ବିଏସ୍ପି ବିଧାୟକମାନେ ବାହାରୁ ନିସର୍ଭ ସମର୍ଥନ କରୁଥିଲେ ତେବେ ସେମାନଙ୍କୁ ପ୍ରଲୋଭନ ଦିଆଯାଇ ଦଳରେ ସାମିଲ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ଅନ୍ୟ ପକ୍ଷରେ ମାୟାବତୀଙ୍କ ବିବୃଭିରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଛନ୍ତି ବିଏସ୍ପି ବିଧାୟକମାନେ ବିନା ସର୍ଭରେ ଏବଂ ନିଜ ଇଚ୍ଛା ଅନୁସାରେ କଂଗ୍ରେସରେ ଯୋଗ ଦେଇଛନ୍ତି

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ରାଜଧାନୀ କାବୁଲ୍ର ଉତ୍ତର ପରଓ୍ୱାନ୍ ପ୍ରଦେଶରେ ରାଷ୍ଟ୍ରପତି ଅସରଫ୍ ଘନି ଏହି ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ଥିଲା ଶ୍ରୀ ଘନିଙ୍କ ପ୍ରଚାର ମୁଖ୍ୟ କହିଛନ୍ତି ଯେ ରାଷ୍ଟ୍ରପତି ସେହି ସଭା ସ୍ଥଳରେ ଥିଲେ କିନ୍ତୁ ତାଙ୍କର କୌଣସି କ୍ଷତିଘଟିନାହିଁ ତେବେ ଏହି ବିଷ୍କୋରଣର ପ୍ରଣ୍ଣାକ ପରେ କାବୁଲ୍ରେ ଥିବା ଆମେରିକାର ଦୃତାବାସ ନିକଟରେ ଏକ ବିସ୍ଫୋରଣ ଘଟିଛି ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଛି କୌଣସି ଗୋଷ୍ଠୀ ଏହି ବିସ୍କୋରଣ ନେଇ ନିଜକୁ ଦାୟିକରି ନାହାନ୍ତି

ପ୍ରଧାନ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କହିଛନ୍ତି ଯେ ସାଉଦିଆରବର ଆର୍ମାକୋ ସ୍ଥିତ ତେଳଖଣି ଓ ବିଶୋଧନ ପ୍ରକଳ୍ପ ଆକ୍ରମଣ ଘଟଣା ପରେ ଭାରତକୁ ଅଶୋଧିତ ତୈଳ ଯୋଗାଣ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ସ୍ନୁଷ୍ଟି ହେବ ନାହିଁ ଏକ ଟ୍ୱିଟ୍ ଯୋଗେ ଶ୍ରୀ ପ୍ରଧାନ କହିଛନ୍ତି ରିଆଦ ସ୍ଥିତ ଭାରତୀୟ ଦୂତାବାସ ଆର୍ମାକୋ ତେିଳ କେନ୍ଦ୍ରର ବରିଷ୍ଠ ପରିଚାଳନା ଅଧିକାରୀଙ୍କ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି ବକ୍ସିଂ ରୁଷିଆର ଏକ୍ଟେରିନ୍ବର୍ଗଠାରେ ଚାଲିଥିବା ଏଆଇବିଏ ପୁରୁଷ ବିଶ୍ୱ ବକ୍ୱିଂ ଚାମ୍ପିୟନ୍ସିପ୍ରେ ଏସୀୟ କ୍ରୀଡ଼ାରେ ସ୍ୱର୍ଷ୍ଣ ପଦକ ବିଜେତା ଭାରତର ଅମିତ ପଙ୍ଗଲ୍ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି

ଏହି ବିଜୟ ସହ ସେ ବିଶ୍ୱ ଚାମ୍ପିୟନ୍ସିପ୍ରେ ପଦକ ଜିତିବା ସ୍ୱନିଶ୍ଚିତ କରିଛନ୍ତି